ଏହା ରାକ୍ୟର ଦ୍ୱିତୀୟ ବିମାନ ବନ୍ଦରରେ ପରିଶତ ହେବ ଏହା ପଣିମ ଓଡ଼ିଶାର ଚାହିଦା ପ୍ରରଣ କରିବାରେ ସକ୍ଷମ ହେବ ବୋଲି ସେ ଆଶା କର୍ବଛନ୍ତି

ଏଶୁ ଏହାକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଝାରସୁଗୁଡା ଭାବେ ନାମିତ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି

କୌଶସି ସେବକ କିୟା କର୍ମଚାରୀ ଯଦି ସେଥିରେ ବାଧା ସୂଷ୍ଟି କରନ୍ତି ତାହାଲେ ମନ୍ଦିର କାର୍ଯ୍ୟାଳୟ ଏବଂ ସିଂହଦ୍ୱାର ଥାନାରେ ଜଣାଇବାକୁ ପ୍ରଶାସନ ପରାମର୍ଶ ଦେଇଛି

ରମଜାନ ମାସ ଶେଷ ହେବା ପରେ ଚନ୍ଦ୍ରଦର୍ଶନ ପରଦିନ ଏହା ପାଳନ କରାଯାଏ ଏହା ଆନନ୍ଦର ପର୍ବ ଏହାକୁ ମୁସଲମାନ ଭାଇଭଉଣୀମାନେ ଉହାହର ସହ ପାଳନ କରିଥାନ୍ତି ଏଥପାଇଁ ରାଜ୍ୟବାସୀ ମସଜିଦ୍ଗୁଡ଼ିକୁ ଆଲୋକମାଳାରେ ସଜାଯାଇଛି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଚାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ଏହି ଅବସରରେ ରାଷ୍ଟ୍ରପତି ପ୍ରଧାନମନ୍ତୀ ରାଜ୍ୟପାଳ ମୁଖ୍ୟମନ୍ତୀ ସ୍ୱାସ୍ଥ୍ୟମନ୍ତୀ ମୁସଲମାନ ଭାଇଭଉଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି

ଚାରିନାହାକା ଉପରେ ତାହାକୁ ଲଗାଯାଇଛି ଭୂଇଁ ପକାଯିବା ପାଇଁ ସେଶିପକା କାର୍ଯ୍ୟ ଚାଲିଛି ରଥଖଳାରେ ଭୂଇଁ ନିର୍ମାଣ କରାଯାଉଛି ଯୋକା ସଂଯୋଗ ଶେଷ ହୋଇଥିବା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମୁଖ୍ୟ ମହାରଣା ସ୍ଚନା ଦେଇଛନ୍ତି

ଗ୍ରାମରେ ଲୋକଙ୍ଙ ସହଯୋଗରେ ପ୍ରଶାସନ ସଫେଇ କାମ କରିଥିବାବେଳେ ନିୟମିତ ଡାକ୍ତରୀଟିମ୍ ଗ୍ରାମରେ ପହଞ୍ ଚିକିହା ଜାରି ରଖିଛନ୍ତି

ସେଗୁଡ଼ିକ ହେଲା କଟକ ଭୁବନେଶ୍ୱର ଚାନ୍ଦବାଲି ଅନୁଗୁଳ ବାରିପଦା ଭବାନୀପାଟଣା ବଲାଙ୍ଗୀର ଟିଟିଲାଗଡ